ସ୍ତରକ୍ଷିତ ସ୍ଥାନରେ ବାକ୍ଷି ରଖନ୍ତ

ଅତ୍ୟାବଶ୍ୟକ ସାମଗ୍ରୀ ଆଲୁ ପିଆଜ ଚୁଡ଼ା ଅଟା ଆଦି ସାମଗ୍ରୀର କଳାବଜାର ଏବଂ ଚତା ଦରରେ ବିକ୍ରି ଉପରେ କଟକଶା ଲଗାଇଛି ପ୍ରଶାସନ

ସେହିଭଳି ବିମାନ ସେବାରେ ମଧ୍ଧ କେତେକ ପରିବର୍ଉନ କରାଯାଇଛି

ଆଜି ସକାଳୁ ପୁରୀରେ ପବନର ଗତି ସେଭଳି ବିଶେଷ ନଥିଲେ ମଧ ବର୍ଷା ଲାଗି ରହିଛି

ସେହିଭଳି ଗଜପତି ଜିଲ୍ଲାରେ ସତର୍କତାମ୍ଳକ ପଦକ୍ଷେପ ଗ୍ରହଣ କରାଯାଇ ଏନ୍ଡିଆର୍ଏପ୍ ଦଳକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି